ଏଥିପାଇଁ ସର୍ଭେ କାର୍ଯ୍ୟ ମଧ୍ଧ ଆର ଖୁବ୍ ଶୀଘ୍ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ଆଲୋଚନା ହେବ

ଏଥିପାଇଁ ତିନି ଜଣ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଓ ଅନ୍ୟ ତିନିଜଣ ଅର୍ଥ କମିଟି ସଦସ୍ୟଙ୍କ ଚୟନ କରାଯାଇଛି